କରୋନା ଭାଇରସ୍ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା କରିବା ପାଇଁ ଦେଶରେ ଗ୍ରହଣ କରାଯାଇଥିବା ପ୍ରସ୍ତୁତି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ୍ ଭଲଭାବେ ଅନୁଧ୍ୟାନ କରିଛନ୍ତି ଏକ ଟ୍ୱିଟ୍ରେ ସେ କହିଛନ୍ତି ଯେ ଏ ନେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟସରକାରମାନେ ମିଳିତଭାବେ କାର୍ଯ୍ୟ କରୁଛନ୍ତି ବିଦେଶରୁ ଆସି ଭାରତରେ ପହଞ୍ଚୁଥିବା ଯାତ୍ରୀମାନଙ୍କୁ ତୁରନ୍ତ ମେଡ଼ିକାଲ ସହାୟତା ଯୋଗାଇ ଦିଆଯାଉଛି କରୋନା ଭୂତାଣୁ ସଂକ୍ରମଣକୁ ନେଇ ଲୋକେ ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ପ୍ରତ୍ୟେକ ବ୍ୟକ୍ତି ନିଜେ ଏ ସଫପର୍କରେ ସଚେତନ ରହିବା ସହ ଆତ୍ମସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇତିମଧ୍ୟରେ ସରକାର ଇଟାଲୀ ଇରାନ ଦକ୍ଷିଣ କୋରିଆ ଓ ଜାପାନର ନାଗରିକଙ୍କୁ ପ୍ରଦାନ କରାଯାଇଥିବା ନିୟମିତ ଭିସା ଓ ଇ ଭିସାକୁ ସ୍ଥଗିତ ରଖିଛନ୍ତି

ଆଇଡିଏସ୍ପି ନେଟୱାର୍କ ମାଧ୍ୟମରେ ଦୈନିକ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରହିଛି

କ୍ୟାବିନେଟ୍ ସେକି କରୋନା ସଂକ୍ରମଣ ପରିପ୍ରେକ୍ଷୀରେ କ୍ୟାବିନେଟ୍ ସଚିବ ରାଜୀବ ଗୌବା ଗତକାଲି ବିଭିନ୍ନ ମନ୍ତ୍ରଣାଳୟର ସଚିବ ଏବଂ ରାଜ୍ୟଗୁଡ଼ିକର ମୁଖ୍ୟସଚିବ ଓ ସ୍ୱାସ୍ଥ୍ୟ ସଚିବମାନଙ୍କର ଏକ ବୈଠକରେ ସମୀକ୍ଷା କରିଥିଲେ ଟେଲି କନ୍ଫରେନ୍ସିଂ ବ୍ୟବସ୍ଥାରେ ହୋଇଥିବା ଏହି ବୈଠକରେ ବିମାନ ବନ୍ଦରଗୁଡ଼ିକରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯାଇଥିଲା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 ମନ୍ତ୍ରଣାଳୟ ପକ୍ଷରୁ ଏକ ସୂଚନାରେ କୁହାଯାଇଛି ଯେ କରୋନା ଭୂତାଣୁ ସଂପର୍କରେ ଟିକର୍ ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବାକୁ ମଧ୍ୟ ସଂପୃକ୍ତ ଘରୋଇ ଚାନେଲ୍ଗୁଡ଼ିକୁ କୁହାଯାଇଛି ଡିକିସିଏ କରୋନା ସୋମବାରଠାରୁ ଭାରତରେ ନୂଆକରି ତିନୋଟି କରୋନା ଭୂତାଣୁ ସଂକ୍ରମଣ ଘଟଣା ଘଟିଛି ଦକ୍ଷିଣ କୋରିଆ ଜାପାନ ଏବଂ ଇଟାଲୀରୁ ଆସୁଥିବା ସବୁ ବିମାନକୁ ପରବର୍ତ୍ତୀ ଉଡ଼ାଶ ପୂର୍ବରୁ ଭଲଭାବେ ବିଶୋଧିତ କରିବାକୁ ବେସାମରିକ ବିମାନ ଚଳାଚଳ ବିଭାଗର ମହାନିର୍ଦ୍ଦେଶକ ସବୁ ଏୟାରଲାଇନ୍ନକୁ ନିର୍ଦ୍ଦେଶ ଦେଇଛନ୍ତି ଆହୁରି ମଧ୍ୟ ସମସ୍ତ ବିମାନ ବନ୍ଦରରେ ସର୍ଜିକାଲ୍ ମାସ୍କ ଗ୍ଲୋବ୍ସ ଏବଂ ଅନ୍ୟାନ୍ୟ ସମସ୍ତ ଉପକରଣ ବିମାନଯାତ୍ରୀ ଏବଂ ବୈମାନିକମାନଙ୍କୁ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବିମାନ ବନ୍ଦର ଟର୍ମିନାଲ୍ରେ ଯାତ୍ରୀ ଓ କର୍ମଚାରୀଙ୍କ ପାଇଁ ହାତ ପରିଷ୍କାର କରିବାକୁ ବିଭିନ୍ନ ସ୍ଥାନରେ ସାନିଟାଇଜିଂ ବ୍ୟବସ୍ଥା କରିବାକୁ କୁହାଯାଇଛି

ସେମାନଙ୍କର ଚିକିହା ଚାଲିଛି ତେବେ ରାଜ୍ୟରେ ଏପର୍ଯ୍ୟନ୍ତ କେହି ଆକ୍ରାନ୍ତ ହୋଇନଥିବା ସରକାରୀ ଭାବେ କୁହାଯାଇଛି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

ଏହା ପରେ ତାଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ି ଛି

ଯେଉଁଦେଶମାନେ କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା କରୁଛନ୍ତି ସେମାନଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ୍ ମଲ୍ପାସ୍ କହିଛନ୍ତି କରୋନା ପ୍ରଭାବିତ ଦେଶଗୁଡ଼ିକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହାୟତା ଯୋଗାଇଦେବା ବିଶେଷକରି କରୋନାର ମୁକାବିଲା କରିବା ଏହି ଆର୍ଥିକ ଯୋଗାଣର ମୁଖ୍ୟଲକ୍ଷ୍ୟ ତେବେ ଯେଉଁ ରାଷ୍ଟ୍ରମାନେ ଏଥିପାଇଁ ଅନୁରୋଧ କରିବେ ସେମାନଙ୍କୁ ଏହି ପାଣ୍ଡି ମିଳିବ

ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଇଟାଲୀକରୋନା ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ହୋଇଛି

ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏବଂ ଲଳିତକଳା ଏକାଡେମୀର ଅଧ୍ୟକ୍ଷ ଉତ୍ତମ ପାଚରଣେ ଏହି ଉତ୍ସବରେ ଉପସ୍ଥିତ ରହିବେ ପୁରସ୍କୃତ ହେବାକୁ ଥିବା କଳାକାରମାନେ ହେଲେ କେରଳର ଅନୁପ କୁମାର ମଂକୁଖିଗୋପୀ ଓ ସୁନୀଲ ତିରୁବାୟୁର ପଶ୍ଚିମବଙ୍ଗର ଡେଭିଡ୍ ମାଲାକା ଫାରୁକ୍ ମହମ୍ମଦ ହଲ୍ଧର ଗୁଜରାଟର ଦେବେନ୍ଦ୍ର କୁମାର ଖରେ ମହାରାଷ୍ଟ୍ରର ଦୀନେଶ ପାଣ୍ଡିଆ ତେଜସ୍ୱୀ ନାରାୟଣ ସେନାୱାନେ ରତନ କୁମାର ଶାହା ଓ ସାଗର ବସନ୍ତ କାୟଲେ ରାଜସ୍ଥାନର ହରିରାମ କୁୟବଟ ଓ କେଶରୀ ନନ୍ଦନ ପ୍ରସାଦ କର୍ଣ୍ଣାଟକର ମୋହନ କୁମାର ନୂଆଦିଲ୍ଲୀର ସତୱିନ୍ଦର କୌର ଯଶପାଲ ସିଂ ଓ ଯଶଓନ୍ତ ସିଂ ଜେକେ ଇକନମି ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ କହିଛନ୍ତି ଯେ ଏହି କେନ୍ଦ୍ରଶାସିତ ଅଞ୍ଚଳର ଶିଳ୍ପନୀତିକୁ ଖୁବ୍ଶୀଘ୍ର ପରିବର୍ତ୍ତନ କରାଯିବ ରାଜ୍ୟରେ ଶିଳ୍ପ ଓ ବାଶିଜ୍ୟକୁ ପ୍ରୋସାହିତ କରିବା ଭଳି ନୂଆ ନୀତି କାର୍ଯ୍ୟକାରୀ ହେବ ଜାନ୍ଥ କାଶ୍ମୀର ଆର୍ଥିକ ମଞ୍ଚର ସଦସ୍ୟମାନଙ୍କ ସହ ଆଲୋଚନାବେଳେ ସେ କହିଛନ୍ତି ଯେ ଏହି କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନ ଚିହ୍ନଟ କରାଯାଇ ଶିଳ୍ପାଞ୍ଚଳମାନ ସ୍ଥାପନ କରାଯିବ

କ୍ଷୁଦ୍ରମିଆଦୀ ପୁନଃଋଣ ଯୋଗାଣ ବ୍ୟବସ୍ଥା ଜରୁରୀ ଉତ୍ପାଦନ ଭିତ୍ତିକ କ୍ଷେତ୍ର ପାଇଁ ଦିଆଯାଇଥିବା ବେଳେ ଗୋପାଳନ କୁକୁଡ଼ା ପାଳନ ମାଛଚାଷ କୃଷିକ୍ଷେତ୍ରରେ ଯନ୍ତ୍ରପାତି ବ୍ୟବହାର ଜଳସେଚନ ଏବଂ କେତେକ ଅଣକୃଷିକ୍ଷେତ୍ର ପାଇଁ ଦୀର୍ଘମିଆଦି ଋଣ ଯୋଗାଇ ଦିଆଯାଇଛି ଏସ୍ସି ଆର୍ବିଆଇ ଅନ୍ଲାଇନବ୍ୟାଙ୍କିଂରେ ବ୍ୟବହାର ହେଉଥିବା ମୁଦ୍ରା ବା କ୍ରିପ୍ଟୋ କରେନ୍ନି ପ୍ରଚଳନକୁ ରିଜର୍ଭବ୍ୟାଙ୍କ ଭାରତରେ ନିଷିଦ୍ଧ କରିଥିବାରୁ ଏହା ବିରୋଧରେ ସୁପ୍ରମିକୋର୍ଟରେ ହୋଇଥିବା ଆବେଦନର ରାୟ ଆଜି ପ୍ରକାଶ ପାଇବ ବିଚାରପତି ରୋହିନଟନ୍ ଫଲି ନରିମାନ୍ ବିଚାରପତି ଏସ୍ ରବୀନ୍ଦ୍ର ଭଟ୍ଟ ଓ ବିଚାରପତି ଭିରାମସୁବ୍ରମଣ୍ୟନ୍ଙ୍କୁ ନେଇ ଗଠିତ ପୀଠ ଏହି ରାୟ ପ୍ରକାଶ କରିବେ ଭାରତୀୟ ଇଷ୍କରନେଟ୍ ଓ ମୋବାଇଲ୍ ଆସୋସିଏସନ୍ ଆଇଏଏମ୍ଏଆଇର ସଦସ୍ୟ ଏବଂ ଆଉ କେତେକ ପକ୍ଷ ଏହି କ୍ରିପ୍ଟୋ କରେନ୍ନି କାରବାରକୁ ସମର୍ଥନ କରିବା ସହ ରିଜର୍ଭ ବ୍ୟାଙ୍କର ନିଷ୍ପଭିକୁ ଚାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ମୋକଦ୍ଦମା କରିଥିଲେ

ଆବେଦନକାରୀମାନେ ତାଙ୍କ ଅପିଲ୍ରେ ଦର୍ଶାଇଥିଲେ ଯେ ରିଜର୍ଭବ୍ୟାଙ୍କର ଏହି ନିର୍ଦ୍ଦେଶ ଫଳରେ ଉଦ୍ୟୋଗ ଜଗତର ବେଆଇନ ଅର୍ଥ କାରବାର ରୋକିବାକୁ ସରକାର ଅସୁବିଧାରେ ପଡ଼ିବେ

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁ ସେଠାରେ ଥିବା ଭାରତ ତିବ୍ଦତ ସୀମାନ୍ତ ପୁଲିସ୍ ଆଇଟିବିପିର ପ୍ରଶିକ୍ଷଣ କେନ୍ଦ୍ରଠାରେ ଏହାର ଉଦ୍ଘାଟନ କରିଥିଲେ

ଏହି ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଓ ରାଜ୍ୟ ପୁଲିସ୍ ସଂଗଠନଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ ଏହି ଅବସରରେ ଆଇଟିବିପିର ମହାନିର୍ଦ୍ଦେଶକ ଏସ୍ଏସ୍ ଦେଶୱାଲ କ୍ରୀଡ଼ା କ୍ଷେତ୍ରରେ ଆଇଟିବିପିର କୃତିତ୍ୱ ସଂପର୍କରେ ଅବଗତ କରାଇଥିଲେ